ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପଞ୍ଜିକରଣ କରିବା ନିମନ୍ତେ ଆଜି ହେଉଛି ଶେଷ ଦିବସ ଚଳିତବର୍ଷ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି ଏବଂ ଏହା ଅନଲାଇନ ମାଧ୍ୟମରେ ଆୟୋଜନ କରାଯାଇଛି ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଏକ୍ସକ୍ରାମ୍ ୱାରିୟରର ଏକ ଅଂଶଭାବେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା କରିବେ

ଏ ସମ୍ପର୍କରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିକଟରୁ ନିଜନିଜର ସୁଚିନ୍ତିତ ମତାମତ ଆହ୍ୱାନ କରିଛନ୍ତି ଯାହାକି ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏଥିଲାଗି ନମୋ ଆପ୍ କିୟା ମାଇଁ ଗଭ୍ ଓପନ ଫୋରମ୍ରେ ଜନସାଧାରଣ ନିଜନିଜ ମତାମତ ଉପସ୍ଥାପନ କରିପାରିବେ

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସ୍ଚଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ମଧ୍ୟ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ

ଡିକିସିଏ ବାରମ୍ଭାର ଚେତାବନୀ ଦିଆଯିବା ପରେ ମଧ୍ୟ ଠିକ୍ଭାବେ ମାସ୍କ ପରିଧାନ କର୍ ନ ଥିବା ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇଦେବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଡିଜିସିଏ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି

ଏନ୍ଆଇଏ ମୁକେଶ ଅମ୍ଘାନି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ଘାନୀଙ୍କ ଘର ସମ୍ମୁଖରେ ବିସ୍କୋରଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗତକାଲି ମଧ୍ୟରାତ୍ରିରେ ଆସିଷ୍ଟାଣ୍ଟ ପୁଲିସ ଇନ୍ନପେକୁର ସଚିନ ୱାଜେଙ୍କୁ ଗିରଫ କରିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଗତ ସୋମବାର ଦିନ ଏନ୍ଆଇଏ ଏହି ମାମଲାର ତଦନ୍ତଭାର ଗ୍ରହଣ କରିଥିଲା ପୂର୍ବରୁ ସଚିନ୍ ଥାନେ ସ୍ଥିତ ସେସନ ଅଦାଲତରେ ଆଗୁଆ ଜାମିନ୍ ଆବେଦନ କରିଥିଲେ

ପ୍ରାରୟିକ ପର୍ଯ୍ୟାୟରେ ମୁମ୍ବାଇ ପୁଲିସର କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲା ଏବଂ ସଚିନ ୱାଜେ ନିଜେ ଏହାର ତଦନ୍ତକାରୀ ଅଧିକାରୀ ଥିଲେ

ଏହି କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି

ଖୁବ୍ କମ୍ ଦିନ ମଧ୍ୟରେ ଏହି ସଫଳତା ହାସଲ କରିବା ଦିଗରେ ଭାରତ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି

ବାଂଲାଦେଶ ମିଆଁମାର ନେପାଳ ଭୂଟାନ ମାଳଦୀ ମରିସସ୍ ଶ୍ରୀଲଙ୍କା ସେଚେଲ୍ୱ ବାହାରିନ୍ ଓମାନ ଓ ଆଫଗାନିସ୍ଥାନ ସମେତ ଅନ୍ୟକେତେକ ଦେଶକୁ ଏହି ଯୋଜନା ଅଧୀନରେ କୋଭିଡ ଡୋକ୍ ଦିଆଯାଇଛି ଏହି ଯୋଜନା ଅଧୀନରେ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଦେଶକୁ କୋଭିଡ ଭାକ୍ୱିନ୍ ଯୋଗାଣ କରାଯାଉଛି

କୋଭିଡ ମହାମାରୀ ବିପକ୍ଷ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସହାୟତା କରବିାର ପ୍ରତିଶ୍ରତିବଦ୍ଧତା ସହ ଭାରତ ନିଜର ସକ୍ଷମ ଅନ୍ତ୍ରଯାୟୀ ଏଥିଲାଗି ପ୍ରତିଷେଧକ ଟିକା ଉତ୍ପାଦନ କରିବା ସହ ସମସ୍ତଙ୍କ ଯୋଗାଇଦେବାରେ ସଫଳ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିଜେପି ସେଣ୍ଟ୍ରାଲ ଇଲେକ୍ସନ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଚୟନ ନିମନ୍ତେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି

ଗତକାଲି ନୂଆଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ସେ ଏହା କହିଚ୍ଛନ୍ତି

ଗତବର୍ଷ କୋଭିଡ୍ ନାଇଷ୍ଟିନ୍ କାରଣରୁ ଅମରନାଥ ଯାତ୍ରା ବାତିଲ କରାଯାଇଥିଲା